ଚାଷୀଙ୍କ ଆୟ ବୃଦ୍ଧି ଉପରେ ଏହି କୁଷି ନୀତିରେ ଗୁରୁତ୍ ଦିଆଯିବ

ଶ୍ରୀମ ମୁଖ୍ୟ ପ୍ରଶାସକ ଏହି ସ୍ଟଚନା ଦେଇଛନ୍ତି

ସେମାନେ ଖୋର୍ବ୍ଧା ଜିଲ୍ଲା ମଳିପଡ଼ାର ଚରଣ ବିଶ୍ୱାଳ ଓ ଜଟଶୀ ଅନ୍ତର୍ଗତ ଯମୁନା ଅଞ୍ଚଳର ବିଜୟ ଜେନା ବୋଲି ଜଣାପଡ଼ିଛି

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓ୍ୱାଇଡିଏମ୍ଏସ୍ ସମ୍ମାନ ପ୍ରଦାନ କରାଯିବ

ପ୍ରବଳ ଗରମ ଓ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି